ଏହି ଅବସରରେ ମୁଖ୍ୟମନ୍ତୀ ଇ ଲାଇବ୍ରେରୀର ଉଦ୍ଘାଟନ କରିବା ସହିତ ରୁଷା ଭବନର ଶିଳାନ୍ୟାସ ମଧ କରିଛନ୍ତି

ବିଧାନସଭା ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମଧ୍ଧ କଠୋର ଭାଷାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି

ଏୟାର ଇଖିଆ କର୍ତ୍ରପକ୍ଷଙ୍କ ସ୍ଚନା ଆଧାରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଏବଂ ଶୁକ୍ରବାର ଓ ରବିବାର ସୁରଟ ଓ ବେଙ୍ଗାଲୁରୁରୁ ଭୁବନେଶ୍ୱରକୁ ଏହି ବିମାନ ଚଳାଚଳ କରିବ ପିଆଜ ସାରା ରାଜ୍ୟରେ ଏବେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଛି

ଏହା କେବଳ ରାଜ୍ୟର ସମସ୍ୟା ନୁହଁ ବରଂ ପୁରା ଦେଶର ସମସ୍ୟା

ଫଳରେ ଦେଶରେ ପିଆଜ ଦର ବୃଦ୍ଧି ପାଇଛି